ଘଟଣା ଘଟିଛି ମୟରଭଞ ଜିଲ୍ଲା ଚାଉଳଘେରି ଗାଁରେ

ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି

ଡିଜିଙ୍କ ସହ ଆଇଜି ସୌମେନ୍ଦ କୁମାର ପ୍ରିୟଦର୍ଶୀ ଓ ଅମିତାଭ ଠାକୁର ପ୍ରମୁଖ ଯାଇଥିଲେ କାହାର ଭୁଲ୍ ପାଇଁ ଏଭଳି ଏକ ଅପ୍ରୀତିକର ଅବସ୍ଥା ଉପୁଜିଲା ସେନେଇ ଅନୁଧ୍ୟାନ କରିଥିଲେ

ଅନ୍ୟପକ୍ଷରେ ପୁରୀ ହିଂସାକାଣ୍ଡର ରିପୋର୍ଟ ମାଗିଛନ୍ତି ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍

କିନ୍ତୁ ସ୍ଥିତି ଯାହା ସେଥିରେ ଦଶହରା ପରେ ଯାଇ କୋର୍ଚ ଖୋଲିବା ଆଶା କରାଯାଉଛି ଆକି ଅନୁଷ୍ଚିତ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ଓ ଆକୁନ କମିଟି ବୈଠକରେ ଆଲୋଚନା କରାଯାଇ ଆନ୍ଦୋଳନ କାରି ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ବଭି ନିଆଯାଇଛି

ମୃତ ତନୁଜା ଆଇଚଙ୍ଙ ସ୍ୱାମୀ ସଂଗ୍ରାମ ଆଇଚଙ୍କୁ ପୁଲିସ୍ କୋଲକାତାରୁ ଗିରଫ କରିଛି

ମହାକାଳପଡ଼ା ଓ ମାର୍ଶାଘାଇର ଦୂଇଟି ଦମକଳ ଗାଡ଼ି ପହଞ୍ ନିଆଁକୁ ଆୟତ୍ତ କରିଥିଲା ସେତେବେଳକୁ ଘର ଓ ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିଲା ଅଗ୍ନିକାଣ୍ଡର କାରଣ ଜଶାପଡ଼ିନଥିବା ବେଳେ ସର୍ଟ ସର୍କିଟ୍ରୁ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି

ଏଥିନେଇ ଗଣ୍ଡଗୋଳ ହୋଇଥିଲା